ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଯୁବବର୍ଗଙ୍କ ସଫଳତା ଏବଂ ପ୍ରଚେଷ୍ଟାକୁ ସେ ଏହି କାର୍ଯ୍ୟକ୍ରମ ମାଧ୍ଧମରେ ଜନସାଧାରଣଙ୍କ ନିକଟରେ ପହଞାଇବା ଲାଗି ଉଦ୍ୟମ କର୍ବଛନ୍ତି

ସେ କହିଛନ୍ତି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ତାଙ୍କ କଥା ମାଧ୍ଧମରେ ଦେଶବାସୀଙ୍କର ଭାବନା ପ୍ରତିଫଳିତ ହେଉଛି

ଏହି ଅବସରେ ସୁନ୍ଦରଗଡ଼ ଠାରେ କେନ୍ଦ୍ ଆଦିବାସୀ କଲ୍ୟାଣ ମନ୍ତୀ ଜୁଏଲ ଓରାମ ମୋଦିଙ୍କର ଏହି କାର୍ଯ୍ୟକ୍ରମକୁ ଦଳୀୟ କର୍ମୀ ନେତା ଏବଂ ଜନସାଧାରଣଙ୍ ସହ ମିଶି ଶୁଣିଥିଲେ

ଏହାସହ ଖାରବେଳ ସ୍ୱାଇଁ କାହିଁକି ବାରମ୍ଭାର ଆକ୍ରମଣର ଶିକାର ହେଉଛନ୍ତି ଏବଂ ଏହା ପଛରେ କାହାର ହାତ ରହିଛି ତାହା ଜାଣିବା ପାଇଁ କ୍ରାଇମ୍ବ୍ରାଞ ତଦନ୍ତ କରିବ

କାହାକୁ ପଚାରି ଏଠାରେ ସଭା କରୁଛ ବୋଲି ଯୁବକଜଶକ ଖାରବେଳଙ୍କୁ ପ୍ରଶ୍ନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ମୁହଁରେ ମାଡ଼ ମାରିଥିଲେ

ଗତକାଲି ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ତଦନ୍ତ କରୁଛି ଅପରପକ୍ଷରେ ବିଜେଡି ଦଳ ପକ୍ଷରୁ ଏଭଳି ବାରମ୍ଭାର ତାଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଖାରବେଳ ଅଭିଯୋଗ କରିଥିଲେ ହେଲେ ଏହି ଅଭିଯୋଗକୁ ବିଜେଡି ଦଳ ଖଖନ କରିଛି ମୁଖ୍ୟମନ୍ତୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ଏହି ଘଟଣାକୁ ବିଭିନୁ ମହଲରେ ତୀବ୍ ନିନ୍ଦା କରାଯାଇଛି

ସନ୍ଧ୍ୟା ପରେ ରାସ୍ତାଘାଟରେ ଗହଳି କମୁଥିବା ପରିଲକ୍ଷିତ ହୋଇଛି

ସେହିପରି ରାଜ୍ୟର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ଧ ଅନୁରୂପ ଭାବେ ଶୀତର ପ୍ରଭାବ ଦେଖ୍ବାକୁ ମିଳିଛି

ସେହିଭଳି ଆଜି ରବିବାର ହୋଇଥିବାରୁ ପ୍ରବଳ ଭିଡ଼ ହେବାର ଆଶା କରାଯାଉଛି